ଶ୍ରୀ ସିହ୍ନା ଏହି ଅବସରରେ କହିଛନ୍ତି ଯେ ପୂର୍ବ ଭାରତର ବିକାଶ ସାରା ଭାରତବର୍ଷପାଇଁ ବିକାଶର ମାର୍ଗ ହେବ

ହଳଦିଆ ମାଡ୍ରାସ୍ ସୁପରଫାଷ୍ ବାଲେଶ୍ୱର ଷ୍ଟେସନ୍ରେ ରହିବ

କେନ୍ଦ୍ରମନ୍ତୀ ଶ୍ରୀ ସିହ୍ବା ଏହି ଅବସରରେ ଭୁବନେଶ୍ୱର ଷ୍ଟେସନ୍ରେ ଏକ ନୂଆ ଫୁଟ୍ଓଭର୍ ବ୍ରିକ୍ ଏବଂ ଏସ୍କାଲେଟର୍ ଶିଳାନ୍ୟାସ କରିଥିବା ଜଣାପଡ଼ିଛି

ନ କରାଯାଇଛି

ଶ୍ରଦ୍ଧାଳୁମାନେ ପୀଠରେ ସ୍ୱତନ୍ତ ପୂଜାର୍ଚ୍ଚନା କର୍ସ ଗଜପତି କିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଜାଗରଯାତ୍ରା ଆଜି ପାଳିତ ହେଉଛି ପଡ଼ୋଶୀ ରାକ୍ୟ ଆନ୍ଧରର ଶ୍ରଦ୍ଧାଳୁମାନେ ଏଠାରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି

ସେହିପରି ଭଦ୍ରକରେ ଜିଲ୍ଲ ବିଜେପି ପକ୍ଷରୁ ସୈନିକ ସମ୍ମାନ ସମାରୋହ ଅନୁଷିତ ହୋଇଯାଇଛି

କିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳ କିଲ୍ଲା ସୈନିକ ସଂଘ ସଭାପତି ରୋହିତ ରାୟ ସଂପାଦକ ଅଶୋକ ପାତ୍ର ପ୍ରମୁଖ ଯୋଗଦେଇଥିଲେ ଏହି ଅବସରରେ ବିଜେପି ପକ୍ଷରୁ ସୈନିକମାନଙ୍ଙୁ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା

ମୃତ ଚାଷୀ ଜଶକ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଖା ଗ୍ରାମର ବୋଲି ଜଣାପଡ଼ିଛି

ବାରମ୍ୟାର ଫସଲହାନୀ ଯୋଗୁଁ ସେ ଚାଷ ପାଇଁ କରିଥିବା ଋଣ ପରିଶୋଧ କରି ପାରୁ ନଥିଲେ ଏଥିଯୋଗୁଁ ସେ ଚିନ୍ତାଗ୍ରସ୍ତ ହୋଇ ବିଷ ପିଇ ଆମ୍ହତ୍ୟା କରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି